ଏଥିରେ ସେମାନେ ନିଜ ମୋବାଇଲ୍ ନୟର ଦେବାକୁ କୁହାଯାଇଛି

ତାହାକୁ ପୋର୍ଟାଲ୍ରେ ଦିଆଯାଇ ଭେରିଫାଏ ବଟନ୍ରେ କ୍ଲିକ୍ କରିବାକୁ କୁହାଯାଇଛି ଏହାପରେ ଟିକା ପଞ୍ଞୀକରଣ ପାଇଁ ଏକ ଫର୍ମ ଆସିବ

ଏହାପରେ ଫର୍ମର ନିମ୍ବରେ ଥବା ରେଜିଷ୍ଟର୍ ବଟନ୍ରେ କ୍କିକ୍ କଲେ ନାମ ପଞ୍ଞୀକରଣ ହୋଇପାରିବ

ଶ୍ରୀ ଅରବିନ୍ଦ ଦର୍ଶନର ବାର୍ଉାବହ ଭାବେ ଜଣାଶ୍ବଣା ସ୍ୱର୍ଗତ ଦାସଙ୍କର ପରଲୋକରେ ସେ ମର୍ମାହତ ବୋଲି କହିଛନ୍ତି

ଓଡ଼ିଶା କୁଡ଼ିସିଆଲ୍ ଏକାଡେମୀଠାରେ ମଧ୍ଧ ଏକାଡେମୀର ନିର୍ଦ୍ଦେଶକ ଓ ବିଚାର ବିଭାଗୀୟ ଅଧିକାରୀମାନଙ୍କ ଉପସ୍ତିତିରେ ଆଇନଜୀବୀ ଦିବସ ପାଳନ କରାଯାଇଛି

ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବଉର ରହିବ

ସେ କହିଛନ୍ତି ରୋଗୀଙ୍କୁ ଅମ୍ଳକାନ ଦେବା ପୂର୍ବରୁ ବରିଷ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ଆବଶ୍ୟକ

କେନ୍ଦୁଝର ମୟରଭଞ୍ ବାଲେଶ୍ୱର ଭଦ୍ରକ ଯାଜପୁର କୋରାପୁଟ ନବରଙ୍ଙପୁର ଗଜପତି କକ୍ଷମାଳ ଓ ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି